ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୋକାନ ବଜାର ଅଞ୍ଚଳ ପାଇଁ ନୃତନ କୋଭିଡ୍ ନାଇଣ୍ଟିନ୍ ମାର୍ଗଦର୍ଶିକା ଜାରି କରାଯାଇଛି

ପିଏମ୍ ଏଗ୍ରିକଲ୍ଚର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୂତନ କୃଷିନୀତି କୃଷକମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି ଏବଂ ଏହା ସେମାନଙ୍କୁ ନୂତନ ଆଇନଗତ ସୁରକ୍ଷା ମଧ୍ୟ ଯୋଗାଇ ଦେବ ଯଦି କେହି ପୁରୁଣା ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ସେ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର କୃଷକମାନଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ନୂଆ କୃଷିନୀତି ସେମାନଙ୍କର ବିକାଶ ଲାଗି ପ୍ରଣୟନ କରାଯାଇଛି

ସେ କହିଛନ୍ତି ଏହାଦ୍ୱାରା ଚାଷୀଙ୍କ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବା କ୍ଷେତ୍ରରେ ସୁଯୋଗ ପ୍ରଦାନ ସହ ମଣ୍ଡି ବ୍ୟବସ୍ଥାର ସୁଦୂତ୍ୱୀକରଣ ହୋଇପାରିବ ଶ୍ରୀ ମୋଦି କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନକ୍ ଆଗେଇ ନେବା ଉଦ୍ଦେଶ୍ୟରେ ଏନ୍ଡିଏ ସରକାର କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ପୂର୍ବରୁ କ୍ଷୁଦ୍ର ଚାଷୀମାନେ ନିଜର ଉତ୍ପାଦ ଦ୍ରବ୍ୟକୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସମର୍ଥ ହେଉ ନ ଥିଲେ ମାତ୍ର ଏହି ନ୍ନତନ ନୀତିଦ୍ୱାରା ସେମାନେ ନିକ ଉତ୍ପାଦକୁ ଇଚ୍ଛା ଅନୁସାରେ ବଜାରରେ ବିକ୍ରି କରିପାରିବେ ଏବଂ ଏଦିଗରେ ଯେକୌଣସି ପ୍ରକାର ବେନିୟମ କାର୍ଯ୍ୟକୁ ରୋକାଯାଇପାରିବ ନ୍ତୁଆ କୃଷି ଆଇନ୍ ସମ୍ପର୍କରେ ଭ୍ରମାତ୍କକ ତଥ୍ୟ ପ୍ରସାର କରାଯାଉଥିବା ଅଭିଯୋଗ କରି ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକ ସରକାରଙ୍କ ପ୍ରତ୍ୟେକଟି ସଂସ୍କାର କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି ଏଭଳିକି ଦେଶର ବିକାଶ ଲାଗି ସରକାରଙ୍କ ପ୍ରତ୍ୟେକଟି ପଦକ୍ଷେପକୁ ବିରୋଧ କରିବା ଏବଂ ଭ୍ରମାତ୍ମକ ତଥ୍ୟ ପ୍ରସାର କରିବା ଏଶିକି ବିରୋଧୀ ଦଳଗୁଡ଼ିକର ଅଭ୍ୟାସରେ ପରିଣତ ହେଲାଶି ସେ କହିଛନ୍ତି ପୂର୍ବ ସରକାରଗୁଡ଼ିକ ଦ୍ୱାରା କୃଷକମାନଙ୍କୁ ଅବହେଳା କରାଯାଇଥିବାରୁ ସେମାନେ ନୁଆ କୃଷି ଆଇନ୍କୁ ବିଶ୍ୱାସକୁ ନେଇପାରୁ ନାହାନ୍ତି ସେ ଅଭିଯୋଗ କରିଛନ୍ତି ପୂର୍ବରୁ କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ୍ ଗୁଡ଼ିକର ଲାଭ କେବେବି ଗରିବ ଚାଷୀଙ୍କ ପାଖରେ ପହଞ୍ଚିପାରି ନାହିଁ ଏନ୍ଡିଏ ସରକାର ସବୁବେଳେ ନିଜର ପ୍ରତିଶ୍ରତିରକ୍ଷା କରିବାରେ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନଙ୍କୁ ଉନ୍ନତମାନର ବିହନ ଜଳସେଚନ ବଜାର ଓ ବୀମା ସୁବିଧା ଯୋଗାଇ ଦେଇ ସେମାନଙ୍କର ଆୟକ୍ତ ଦ୍ୱିଗ୍ରଣିତ କରିବାରେ ଏନ୍ଡିଏ ସରକାର ସବ୍ରବେଳେ ସାହାଯ୍ୟ କରିଆସ୍ଚ୍ଚ ଛି

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍ କହିଛନ୍ତି ପ୍ରଥମ ପର୍ଯ୍ୟାୟ ବୈଠକରେ ଉପସ୍ଥିତ ଥିବା କୃଷକ ନେତାମାନଙ୍କୁ ପୁଣି ଥରେ ଆଲୋଚନାପାଇଁ ଡକାଯାଇଛି ବିଜେପିର ବରିଷ୍ଣ ନେତାମାନଙ୍କ ସହ ପରାମର୍ଶ ପରେ ଚାଷୀମାନଙ୍କ ସମସ୍ୟାର ମୁକାବିଲା ସକାଶେ ଏହି ବୈଠକ ଡକାଯାଇଛି ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆନ୍ଦୋଳନରତ କୃଷକମାନଙ୍କୁ ନୂଆଦିଲ୍ଲୀର ବୁରାରି ଅଞ୍ଚଳରେ ଥିବା ନିରଙ୍କରୀ ସମାଗମ ପଡ଼ିଆ ଯେଉଁଠାରେ ବିକ୍ଷୋଭ ପ୍ରଦର୍ଶନ କରିବାପାଇଁ କୁହାଯାଇଛି ସେଠାକୁ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରିଛନ୍ତି ଜେକେ ଇଲେକ୍ସନ୍ ଜନ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ବିକାଶ ପରିଷଦ ଡିଡିସି ନିର୍ବାଚନର ମତଦାନ ଆଉ କିଛି ସମୟ ପରେ ଶେଷ ହେବ

ଆମ ଜନ୍ମୁ ସମ୍ଭାଦଦାତା ଜଣାଇଛନ୍ତି ପ୍ରବଳ ଶୀତଲହରୀ ସତ୍ତ୍ୱେ ମତଦାତାମାନେ ଉହାହ ସହିତ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଧାଡ଼ିରେ ଯାଇ ଭୋଟ୍ ଦେଇଛନ୍ତି

କୋଭିଡ୍ ଭାକ୍ସିନ୍ କୋଭିଡ୍ ନାଇଷ୍ଟିନ୍ ଟୀକା ବିକାଶରେ ଭାରତର ପ୍ରୟାସ ଅତ୍ୟନ୍ତ ଗୁର୍ତ୍ୱପୂର୍ଣ୍ଣ ଏବଂ ଏହା ସାରା ବିଶ୍ୱର ହିତସାଧନ କରିବ କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ଭାରତୀୟ ଗବେଷଣା ପ୍ରତିଷେଧକର ବିକାଶ ଆଗକୁ ଭାରତକୁ ଏ ଷେତ୍ରରେ ନେତୃତ୍ୱ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବୈଜ୍ଞାନିକମାନଙ୍କୁ ବିଶ୍ୱର ଅଗ୍ରଣୀ ଔଷଧ ଉତ୍ପାଦନକାରୀ ରାଷ୍ଟ୍ର ହେବାକୁ ଆହ୍ବାନ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ଅନ୍ୟ ଦେଶ ତୁଳନାରେ କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ଭାରତ ଅତ୍ୟନ୍ତ ପ୍ରଶଂସନୀୟ ସ୍ତରରେ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ନିର୍ଷାୟକ ପଦକ୍ଷେପ ଯୋଗ୍ରୁ କରୋନା ସଂକ୍ରମଣର ସଫଳ ମୁକାବିଲା କରାଯାଇ ପାରିଛି ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଦେଶରେ ଟୀକା ପ୍ରସ୍ତୁତି ଅଗ୍ରଗତିର ସମୀକ୍ଷା କରିବା ସହ ଏଥିରେ ସମ୍ପୁକ୍ତ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରିଛନ୍ତି

କୋବିଡ୍ ଷ୍ଟାଟସ୍ ଦେଶ କେଭିଡ୍ ନାଇଷ୍ଟିନ୍ ମୁକାବିଲାରେ ସନ୍ତୋଷ ଜନକ ସଫଳତା ହାସଲ କରିବାରେ ଲାଗିଛି

ସେହି ରାଜ୍ୟଗ୍ରଡ଼ିକ ମଧ୍ୟରେ ମହାରାଷ୍ଟ କେରଳ ପଣ୍ଢିମବଙ୍ଗ ହରିୟାଣା ରାଜସ୍ଥାନ ଦିଲ୍ଲୀ ଆଦି ରହିଛି ଦେଶବ୍ୟାପୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସକ୍ରିୟ ପରିଚାଳନା ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦେଶରେ ସଂକ୍ରମଣ ହାର ହ୍ରାସ ପାଇବା ସହିତ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷର୍ କୃହାଯାଇଛି ଉଚ୍ଚ ମାନର ପରୀକ୍ଷଣ ବ୍ୟବସ୍ଥା ତ୍ରରନ୍ତ ଆକ୍ରାନ୍ତ ଚିହ୍ରଟ ଓ ତ୍ୱରିତ ଚିକିତ୍ସା ବ୍ୟବସ୍ଥା ଯୋଗୁଁ କୋଭିଡ୍ ନାଇଣ୍ଟିନ୍ର ସଫଳ ମୁକାବିଲା ହୋଇପାରୁଛି

ଏଥିରେ ମାସ୍କ ନ ପିନ୍ଧିବା ଏସ୍ଓପି ପାଳନ ନ କରିବା ଓ ଅନ୍ଦ୍ରମୋଦିତ ସମୟ ପରେ ଦୋକାନ ବକ୍କାର ଖୋଲା ରଖିବା ଆଦି ଷେତ୍ରରେ କରିମାନା ଲାଗୁ କରାଯିବ ଏହି ମାର୍ଗଦର୍ଶିକାରେ କୃହାଯାଇଛି ଯଦି କୌଣସି ଅଞ୍ଚଳରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବେ ସେଠାରେ ବଜାର ବନ୍ଦ୍ ରହିବା ସହିତ ଅନ୍ଲାଇନ୍ ମାଧ୍ୟମରେ ସାମଗ୍ରୀ ଯୋଗାଣ କରାଯିବ କଣ୍ଟେନ୍ମେଣ୍ଟ୍ କୋନ୍ରେ ରହୁଥିବା ଦୋକାନ ମାଲିକ ଓ କର୍ମଚାରୀମାନଙ୍କୁ ମାର୍କେଟ୍ ଅଞ୍ଚଳକୁ ଆସିବାକୁ ଦିଆଯିବ ନାହିଁ ୟୁଏସ୍ ପ୍ରେସିଡେଣ୍ଟ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କେନ୍ଦ୍ରୀୟ ବ୍ୟାଙ୍କ୍ର ପୂର୍ବତନ ଅଧ୍ୟକ୍ଷ କାନେଟ୍ ୟେଲେନ୍ଙ୍କୁ ନିକର ଅର୍ଥମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ସିନେଟ୍ର ଅନୁମୋଦନ ପରେ ସୁଶ୍ରୀ ୟେଲେନ୍ ଆମେରିକାର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବେ ଆର୍ଥକ ପ୍ରସଙ୍ଗରେ କଡ଼ିତ ଉଚ୍ଚ ପଦକୁ ମନୋନୀତ ହୋଇଥିବା ମହିଳାମାନଙ୍କ ମଧ୍ୟରେ ସେ ଅନ୍ୟତମ ବାଇଡେନ୍ଙ୍କ ଟିମ୍ର କହିବା ଅନୁଯାୟୀ ଉଚ୍ଚ ପଦକୁ ମନୋନୀତ ହେବା କ୍ଷେତ୍ରରେ ଆଗକୁ କାତି ଲିଙ୍ଗଭେଦ ଭଳି ପ୍ରତିବନ୍ଧକ ରହିବ ନାହିଁ ଭାରତୀୟ ବଂଶୋଭବ ଆମେରିକୀୟ ନାଗରିକ ନୀରା ଟଣ୍ଡେନ୍ଙ୍କୁ ପ୍ରବନ୍ଧନ ଓ ବଜେଟ୍ କାର୍ଯ୍ୟାଳୟର ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି ଶ୍ରୀ ବାଇଡେନ୍ ଓବାମା ସରକାରରେ କାର୍ଯ୍ୟ କରିଥିବା ଓ୍ବେଲି ଏଡେୟେମୋଙ୍କୁ ଅର୍ଥ ଉପମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି